ଜଣାପଡ଼ିଛି

ପୂର୍ବରୁ ଫର୍ମ ପୂରଣର ଶେଷ ତାରିଖ ଭାବେ ଆକିକୁ ଧାର୍ଯ୍ୟ କରାଯାଇଥିଲା

ସଂସ୍କୃତି ବିଭାଗ ପକ୍ଷରୁ ଏ ନେଇ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତୀ ମଂଜୁରୀ ଦେଇଛନ୍ତି